ଗତକାଲି ଇସ୍ସାତ ମନ୍ତୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହି ନିଷ୍ବଭି ନିଆଯାଇଛି ଏହି ବୈଠକରେ ଇସ୍କାତ ରାଷ୍ଟ୍ରମନ୍ତୀ ଫଗନ ସିଂ କୁଲସେ ପୂର୍ବତନ କେନ୍ଦ୍ରମନ୍ତୀ ତଥା ସାଂସଦ ଜୁଏଲ୍ ଓରାମ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ଇସ୍ୱାତ ମନ୍ତଣାଳୟର ଅଧିକାରୀମାନେ ଉପସ୍କିତ ଥିଲେ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ବିରୋଧୀ ଦଳ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ କଡ଼ା ସମାଲୋଚନା କରିଛନ୍ତି

ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ବାଲେଶ୍ୱର ବଡ଼ମେଡ଼ିକାଲରେ ଚିକିହା କରିବା ପାଇଁ ଭର୍ତି କରାଯାଇଛି